ଆସନ୍ତାକାଲିଠାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଞଳରେ ପ୍ରବଳ ବର୍ଷା ସହ ପଣ୍କିମ ଓଡ଼ିଶାର କେତେକ ସ୍ତାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି

ମିଳିଥିବା ସୂଚନା ଅନୁଯାୟୀ ଏହି କିଲ୍ଲାଗୁଡ଼ିକ ହେଲା ମୟରଭଞ୍ଞ ବାଲେଶ୍ୱର ଭଦ୍ରକ କେନ୍ଦୁଝର ସୁନ୍ଦରଗଡ଼ ଦେବଗଡ଼ ଅନୁଗୁଳ ସମ୍ଭଲପୁର କେନ୍ଦ୍ରାପଡ଼ା ଯାଜପୁର କଟକ ଢ଼େଙ୍କାନାଳ ଓ ଜଗତସିଂହପୁର

ଏପରିକି ସେହି ପଥ ଦେଇ ଝାଡଖଣ୍ଡକୁ ଯୋଗାଯୋଗ ମଧ ବନ୍ଦ ହୋଇଯାଇଥିବା ଜଣାପଡିଛି

ମୃତ ଛାତ୍ରୀଙ୍କ ନିକଟ ସମ୍ମର୍କୀୟଙ୍କୁ ଏହି ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି

ପ୍ରଧାନମନ୍ତୀ ସହରୀ ଆବାସ ଯୋଜନାରେ ସହରବାସୀ ହିତାଧକାରୀ ହୋଇ ମଉଳି ଯାଇଥିବା ସ୍ୱପ୍ନ ଆଶାର ଆଲୋକ ପ୍ରଦାନ କରିଛି

ଆକି ଭୀମ ନାହାକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ତାଙ୍କ ଘର ଗଞ୍ଠାମ ଜିଲ୍ଲାର ଜେରାଧାଗୋବିନ୍ଦପୁର ଅଞ୍ଚଳରେ

ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି